ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଶ୍ରୀ ରାମାଫୋସା ଦ୍ୱିପକ୍ଷୀୟ ଆଞ୍ଚଳିକ ଓ ଆନ୍ତର୍ଜାତିକ ପ୍ରସଙ୍ଗଗୁଡ଼ିକ ଉପରେ ପ୍ରତିନିଧି ମଣ୍ଡଳସ୍ତରୀୟ କଥାବାର୍ତ୍ତା କରିବେ

ଦୂରଦର୍ଶନର ସମସ୍ତ ଚ୍ୟାନେଲ୍ରେ ମଧ୍ୟ ଏହାର ପ୍ରସାରଣ ହେବ ପ୍ରଥମେ ଏହା ହିନ୍ଦୀରେ ଓ ଏହା ପରେ ଇଂରାଜୀରେ ପ୍ରସାରିତ ହେବ

ସାଉଥ ଆଫ୍ରିକା ପ୍ରେକ୍ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସାଇରିଲ୍ ରାମାଫୋସା ଭାରତକୁ ଦୁଇଦିନ ଗସ୍ତରେ ଆସି ଆଜି ସକାଳେ ନୂଆଦିଲ୍ଲୀରେ ପହଞ୍ଚୁଛନ୍ତି ଗୃହନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ହର୍ଦୀପ ସିଂ ପୁରୀ ତାଙ୍କୁ ପାଛୋଟି ନେଇଛନ୍ତି ରାଷ୍ଟ୍ରପତି ଭବନରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ଭର୍ଦ୍ଧନା ଞ୍ଜାପନ କରାଯାଇଛି ସାଧାରଣତନ୍ତ୍ର ଦିବସ ପ୍ୟାରେଡ୍ରେ ସେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ଦକ୍ଷିଣ ଆଫ୍ରିକାର ପୂର୍ବତନ ରାଷ୍ଟ୍ରପତି ନେଲସନ୍ ମଣ୍ଡେଲାଙ୍କ ପରେ ଶ୍ରୀ ରାମଫୋସା ହେଉଛନ୍ତି ଦ୍ୱିତୀୟ ଦକ୍ଷିଣ ଆଫ୍ରିକୀୟ ରାଷ୍ଟ୍ରପତି ଯିଏ ସାଧାରଣତନ୍ତ୍ର ଦିବସ ଉହବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଉଛନ୍ତି ଆକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରପତି ରାମଫୋସାଙ୍କ ମଧ୍ୟରେ ପ୍ରତିନିଧି ମଣ୍ଡଳ ସ୍ତରୀୟ କଥାବାର୍ତ୍ତା ହେବ କଥାବାର୍ତ୍ତାରେ ଦ୍ୱିପକ୍ଷିୟ ଆଞ୍ଚଳିକ ଓ ଆନ୍ତର୍ଜାତିକ ପ୍ରସଙ୍ଗମାନ ସ୍ଥାନ ପାଇବ ଏହାପରେ ଦୁଇ ଦେଶ ବିଭିନ୍ନ କ୍ଷେତ୍ରରେ ଅନେକ ରାଜିନାମା ସ୍ୱାକ୍ଷର କରିବେ ରାଷ୍ଟ୍ରପତି ରାମାଫୋସା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭାରତ ଦକ୍ଷିଣ ଆଫ୍ରିକା ବ୍ୟବସାୟିକ ଫୋରମ୍ରେ ଉଦ୍ବୋଧନ ଦେବେ

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତିଙ୍କ ସମ୍ମାନାର୍ଥେ ଆଜି ସନ୍ଧ୍ୟାରେ ଏକ ନୈଶ ଭୋଜିସଭାର ଆୟୋଜନ କରିଛନ୍ତି ଇଣ୍ଡିଆ ମାଳଦୀପ୍ସ ଭାରତ ଓ ମାଳଦୀପ ସାମୁଦ୍ରିକ ନିରାପତ୍ତା ସନ୍ତାସବାଦର ଦମନ ଓ ଚିକିତ୍ସା ସହଯୋଗ ଆଦି କ୍ଷେତ୍ରରେ ସେମାନଙ୍କର ପାରମ୍ପରିକ ସଂପର୍କକୁ ଆଗକୁ ଆଗେଇ ନେବାକୁ ଏକମତ ହୋଇଛନ୍ତି ପ୍ରତିରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣ ଓ ମାଳଦୀପ ପ୍ରତିରକ୍ଷା ମନ୍ତ୍ରୀ ମାରିୟା ଅହନ୍ମଦ ଦିଦିଙ୍କ ମଧ୍ୟରେ ଗତକାଲି ନୂଆଦିଲ୍ଲୀରେ ଅନୁଷ୍ଠିତ ବୈଠକରେ ଏହା ସ୍ଥିର ହୋଇଛି ଉଭୟ ନେତା ପ୍ରତିରକ୍ଷା ସହଯୋଗ ବୃଦ୍ଧି ସଂକ୍ରାନ୍ତରେ ଆଲୋଚନା କରିଛନ୍ତି ମାଳଦୀପର ଜାତୀୟ ପ୍ରତିରକ୍ଷା ବାହିନୀ ପାଇଁ ଆବଶ୍ୟକ ତାଲିମ ଓ ଦକ୍ଷତା ବୃଦ୍ଧି ଦିଗରେ ଭାରତ ତା'ର ସହଯୋଗ ଜାରି ରଖିବା କଥା ଶ୍ରୀମତୀ ସୀତାରମଣ ଦୋହରାଇଛନ୍ତି

ସେ ମଧ୍ୟ ଦେଶର ବହୁ ପ୍ରତିରକ୍ଷା ପ୍ରତିଷ୍ଠାନ ବୁଲି ଦେଖିବେ ସେଗୁଡ଼ିକ ମଧ୍ୟରେ ଗୁରୁଗ୍ରାମ୍ସ୍ଥିତ ଭାରତୀୟ ସାମୁଦ୍ରିକ ବିଶ୍ଳେଷଣ କେନ୍ଦ୍ର ଓ ଶିମଳାସ୍ଥିତ ସେନାବାହିନୀ ତାଲିମ କମାଣ୍ଡ ଅନ୍ତର୍ଭୁକ୍ତ ଏକ ସରକାରୀ ଇସ୍ତହାର ଅନୁସାରେ ଗତକାଲି ଭାରତ ମାଳଦୀପ ପ୍ରତିରକ୍ଷା ସହଯୋଗ କଥାବାର୍ତ୍ତା ମଧ୍ୟ ଅନୁଷ୍ଠିତ ହୋଇଛି ଭାରତୀୟ ପ୍ରତିନିଧି ମଣ୍ଡଳୀର ନେତୃତ୍ୱ ପ୍ରତିରକ୍ଷା ସଚିବ ସଂକ୍ୟ ମିତ୍ର ନେଇଥିବା ବେଳେ ମାଳଦୀପ ପ୍ରତିନିଧି ମଣ୍ଡଳର ନେତୃତ୍ୱ ସେଠାକାର ପ୍ରତିରକ୍ଷା ବାହିନୀ ମୁଖ୍ୟ ମେଜର ଜେନେରାଲ୍ ଅବଦୁଲ୍ଲା ଶାମାଲ୍ ନେଇଥିଲେ

ତେବେ ଏହି ନିଷ୍କଭି ଉପରେ କୋର୍ଟ କୌଣସି ସ୍ଥଗିତାଦେଶ ଲାଗୁ କରିନାହାନ୍ତି ପ୍ରଧାନବିଚାରପତି ରଂଜନ ଗୋଗୋଇ ଓ ଜଷ୍ଟିସ୍ ସଂଜୀବ ଖାନ୍ନାଙ୍କୁ ନେଇ ଏକ ଖଣ୍ଡପୀଠ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ହୋଇଥିବା ବିଭିନ୍ନ ଆବେଦନ ଉପରେ କେନ୍ଦ୍ର ସରକାରଙ୍କୁ ନୋଟିସ୍ ପଠାଇଛନ୍ତି

ୟୁପି ଅଣ୍ଡର୍ଟ୍ରାୟଲ୍ସ ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନୀଥ ସିଂ କହିଛନ୍ତି ଯେଉଁ ବିଚାରାଧୀନ କଏଦୀମାନେ ସେମାନଙ୍କ ଦଣ୍ଡର ଅର୍ଦ୍ଧାଧିକ ଦଣ୍ଡ ଭୋଗ କରିସାରିଛନ୍ତି ସେମାନଙ୍କୁ ଖଲାସ କରିବା ପାଇଁ କେନ୍ଦ୍ର ସରକାର ଏକ ବିଜ୍ଞପ୍ତି ଜାରି କରିଛନ୍ତି ସେ କହିଛନ୍ତି କିଛି ରାଜ୍ୟ ସରକାର ଏହି ବିଞ୍ଜପ୍ତି ଉପରେ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି

ଗତକାଲି ଲକ୍ଷ୍ନୌ ଜିଲ୍ଲା ଅଦାଲତରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସେ ଏହା କହିଛନ୍ତି

କୋର୍ଟ କେସ୍ ସର୍ବସାଧାରଣ ମୋକଦ୍ଦମାକାରୀମାନଙ୍କୁ ନିର୍ଦ୍ଧାରିତ ସମୟରେ ଉଚିତ ନ୍ୟାୟ ପ୍ରଦାନ ପାଇଁ ନ୍ୟାୟ ବିଭାଗ ସେମାନଙ୍କୁ ଇ କୋର୍ଟ ସେବା ପ୍ରଦାନ କରିବାକୁ ନିଷ୍ପଭି ନେଇଛନ୍ତି

ଶସ୍ତାରେ ଇ କୋର୍ଟ ସେବା ପାଇବା ପାଇଁ ନ୍ୟାୟ ବିଭାଗ ଗ୍ରାହକମାନଙ୍କଠାରୁ କୌଣସି ଫି' ନେବ ନାହିଁ

ଇସ୍ରୋ ଚେୟାରମ୍ୟାନ୍ ଡକୁର କେଶିବନ୍ ଏହାକୁ ଏକ ବଡ଼ ସଫଳତା ବୋଲି ବର୍ଣ୍ଣନା କରିଛନ୍ତି

ଟ୍ୱିଟ୍ କରି ସେ କହିଛନ୍ତି ଏହି ଉତ୍କ୍ଷେପଣ ସହ ଭାରତ ଚର୍ତ୍ତୁ ସ୍ତରୀୟ ମହାକାଶ ରକେଟ୍ ବ୍ୟବହାର କରିବାରେ ପ୍ରଥମ ଦେଶ ହୋଇଛି

ନୂଆଦିଲ୍ଲୀରେ ସାଧାରଣତନ୍ତ୍ର ଦିବସ ପାଳନ ସମୟରେ ସେମାନେ ସନ୍ତାସବାଦୀ ଆକ୍ରମଣ କରିବାକୁ ଯୋଜନା କରୁଥିଲେ

ତା' ନିକଟରୁ କିଛି ଆପଭିଜନକ ପଦାର୍ଥ ମିଳିଛି କାଞ୍ଗୁ କାଶ୍ମୀରର ବିଭିନ୍ନ ସ୍ଥାନରେ ଯେଉଁ ଗ୍ରେନେଡ୍ ଫିଙ୍ଗାଯାଉଛି ତାହାର ସେ ମୁଖ୍ୟ ଷଡ଼ଯନ୍ତ୍ରକାରୀ ବୋଲି କୁହାଯାଇଛି ଅନ୍ୟ ସନ୍ତ୍ରାସବାଦୀ ଜଣକୁ କାଶ୍ମୀରର ବାନ୍ଦିପୋରାରୁ ଗିରଫ କରାଯାଇଛି

କେନ୍ଦ୍ର ବେସାମରିକ ବିମାନ ଚଳାଚଳ ବିଭାଗ ସଚିବ ଆର୍ଏନ୍ ଚୌବେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦ୍ଦେଶକ୍ରମେ ଦେଶରେ ବିମାନ ଚଳାଚଳ ସଂଯୋଗ ବୃଦ୍ଧି ପାଇଁ ଅବ୍ୟବହୃତ ଏୟାରଷ୍ଟ୍ରିପ୍ଗୁଡ଼ିକର ନବୀକରଣ ଓ ମରାମତି ପାଇଁ ପଦକ୍ଷେପ ଆରମ୍ଭ ହୋଇଛି

ନ୍ୟାସନାଲ୍ ଭୋଟର୍ସ ଡେ ନିର୍ବାଚନ ପ୍ରକ୍ରିୟାରେ ନାଗରିକମାନଙ୍କ ଅଂଶ ଗ୍ରହଣ ବୃଦ୍ଧି ପାଇଁ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଆଜି ନବମ ଜାତୀୟ ଭୋଟର ଦିବସ ପାଳନ କରାଯାଉଛି ନିର୍ବାଚନ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ଅଧିକାରୀମାନଙ୍କୁ ଜାତୀୟ ପୁରସ୍କାର ପ୍ରଦାନ କରାଯିବ ନିର୍ବାଚନ କମିଶନ ପକ୍ଷରୁ ନୂଆଦିଲ୍ଲୀରେ ଆୟୋଜିତ ଉହବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୁଖ୍ୟ ଅତିଥି ହେବେ ଆମର ସମ୍ଭାଦଦାତା ଜଣାଇଛନ୍ତି ମୁଖ୍ୟନିର୍ବାଚନ କମିଶନରଗଣ ଏବଂ ବାଂଲାଦେଶ ଭୂଟାନ କାଜାଖସ୍ଥାନ ମାଲଦ୍ୱୀପ ରୁଷ ଓ ଶ୍ରୀଲଙ୍କାର ବରିଷ୍ଠ ଅଧିକାରୀମାନେ ଏହି ଉତ୍ସବରେ ଯୋଗଦେବେ ପିଏମ୍ ଭୋଟର୍ସ ଡେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୋଟର ପଞ୍ଜିକରଣ ଉପରେ ଜନସଚେତନତା ସୃଷ୍ଟି ପାଇଁ ସବୁବର୍ଗର ଲୋକମାନଙ୍କୁ ଅନୁରୋଧ କରିଛନ୍ତି

ପ୍ରାଦେଶିକ ରାଜଧାନୀ ମକ୍ସର୍ ର ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇଥିବାର ଖବର ମିଳିଛି

ଫାଇନାଲ୍ ମ୍ୟାଚ୍ ରବିବାର ଦିନ ଖେଳାଯିବ ମହିଳା ସିଙ୍ଗିଲ୍ସରେ ଚେକ୍ ସାଧାରଣତନ୍ତ୍ରର ପେଟ୍ରୋ ଭିଟୋବା ଜାପାନର ନାଓମି ଓସୋକାଙ୍କ ମଧ୍ୟରେ ଆସନ୍ତାକାଲି ଫାଇନାଲ୍ ମୁକାବିଲା ହେବ